ଆଜି ଉଦ୍ଯାପିତ ହେଉଛି ଚାନ୍ନିପୁର ସୁବର୍ଶ୍ୱ ବେଳାଭୂମି ମହୋହବ

ଆମ ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ

ଏହି ଅବସରରେ ଶିକ୍ଷକ ଓ ପୁରାତନ ଛାତ୍ରଙ୍କୁ ସମ୍ୟର୍ଦ୍ଧନା ପ୍ରଦାନ କରାଯାଇଥିଲା

ଆକି ଉଦ୍ଯାପନୀ ସନ୍ଧ୍ୟାରେ ପ୍ରବାଞ୍ଚଳ ସାଂସ୍କୃତିକ କମିଟି ପକ୍ଷରୁ ଭାରତନାଟ୍ୟମ୍ ସହ ବିଭିନ୍ନ ନୁତ୍ୟର ଆୟୋଜନ କରାଯାଇଛି

ସବୁ ଅଭିଯୁକ୍ତଙ୍ଙ ନାମରେ ପୁଲିସ୍ ଦଙ୍ଙା ମାମଲା ରୁଜୁ କରି ସେମାନଙ୍କ ନାମରେ ସର୍ବସାଧାରଣରେ ହିଂସା ଓ ଆଇନ ଶୃଙ୍ଖଳା ଭଙ୍ଗ ଭଳି ସଙ୍ଗୀନ ଦଫା ଲଗାଇଛି

ଆାଜି ଅଜଣା ଗାଡ଼ି ଧକ୍କା ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି

ଦୁଇ ଦିନ ବର୍ଷା ହେବା ପରେ ପୁଶି କିଲ୍ଲାରେ ପ୍ରବଳ ଶୀତ ଅନୁଭ୍ରତ ହେଉଛି